ଆଜି ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହେଉଛି

ପିଏମ୍ ଉତ୍ତରପ୍ରଦେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବାରାଣସୀସ୍ଥିତ ବାବା ବିଶ୍ୱନାଥ ମନ୍ଦିର କୋଟିକୋଟି ଲୋକଙ୍କର ଆସ୍ଥା ଓ ଧର୍ମ ବିଶ୍ୱାସର ପୀଠ ପ୍ରଧାନମନ୍ତ୍ରୀ ଆଜି ସକାଳେ ବାରାଣସୀଠାରେ ବାବା ବିଶ୍ୱନାଥ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ କରିଡର ନିର୍ମାଣ ପାଇଁ ଭିଭିପ୍ରସ୍ତର ସ୍ଥାପନ କରିଛନ୍ତି ସେ କହିଛନ୍ତି ଏହି ମନ୍ଦିରର କରିଡର ଅନ୍ୟ ମନ୍ଦିରଗ୍ରଡ଼ିକର ସ୍ୱରକ୍ଷା ଓ ନିରାପତ୍ତା ପାଇଁ ଏକ ଦୂଷ୍କାନ୍ତ ହେବ ଶ୍ରୀ ମୋଦି କହିଛନ୍ତି ଆମ ଶାସ୍ତରେ ଉଲ୍ଲେଖ ଥିବା ସମସ୍ତ ନୀତି ନିୟମ ଓ ନୈତିକତାକୁ ଦୃଷ୍ଟିରେ ରଖି ମନ୍ଦିରର କରିଡର ପ୍ରସ୍ତୁତ କରାଯାଇଛି ପ୍ରଧାନମନ୍ତ୍ରୀ କହିଛନ୍ତି ମନ୍ଦିର ଚତ୍ରୁଃପାର୍ଶ୍ୱରେ କରାଯାଇଥିବା ଅବରୋଧକୁ ହଟାଇବା ପାଇଁ ଆଗରୁ କେହି ସାହସ କରୁନଥିଲେ

ପ୍ରଧାନମନ୍ତ୍ରୀ କାନପୁର ଓ ଗାଜିଆବାଦ ଜିଲ୍ଲାରେ ଆଜି ଅନେକ ବିକାଶମ୍ମଳକ ପ୍ରକଳ୍ପର ଶୁଭାରମ୍ଭ କରିବେ

ସେ ମଧ୍ୟ ଲକ୍ଷ୍ରୌ ମେଟ୍ରୋ ରେଳ ପ୍ରକ୍ଷକୁ ଉଦ୍ଘାଟନ କରିବେ ପରେ ସେଠାରେ ସେ ଏକ ସଭାରେ ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ ଗାଜିଆବାଦଠାରେ ଦିଲ୍ସାଦ ଗାର୍ଡନ ସହିଦ ସ୍ଥଳ ସେକୃନ ମେଟ୍ରୋକୁ ଉଦ୍ଘାଟନ କରିବେ

ଶ୍ରୀ ମୋଦି ହିଣ୍ଡନ୍ ବିମାନବନ୍ଦର ବେସାମରିକ ଟର୍ମିନାଲକୁ ଉଦ୍ଘାଟନ କରିବେ ଏସ୍ସି ଅଯୋଧ୍ୟା ସୁପ୍ରିମକୋର୍ଟ ରାମ ଜନ୍ମଭୂମି ବାବ୍ରି ମସ୍ଜିଦ୍ ଜମି ବିବାଦ ମାମଲାର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ଏହାର ମଧ୍ୟସ୍ଥତା ମାଧ୍ୟମରେ ଫଇସଲା କରାଯିବାକୁ କହିଛନ୍ତି ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଅବସରପ୍ରାପ୍ତ ଜଷ୍ଟିସ୍ ଏଫ୍ଏମ୍ କାଲ୍ଲିଫୁଲ୍ଲା ମଧ୍ୟସ୍ଥତା ପ୍ୟାନେଲର ମୁଖ୍ୟ ରହିବେ ମଧ୍ୟସ୍ଥତା ପ୍ୟାନେଲର ଅନ୍ୟ ସଦସ୍ୟ ମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଓ ବରିଷ୍ଣ ଓକିଲ ଶ୍ରୀରାମ ପଞ୍ଚୁ ଅଛନ୍ତି ସୁପ୍ରିମକୋର୍ଟ କହିଛନ୍ତି ଫୈଜାବାଦଠାରେ ଶୁଣାଣି ଆରମ୍ଭ ହେବ ଓ ତାହା ସପ୍ତାହେ ମଧ୍ୟରେ କରାଯିବ

ସୁପ୍ରିମକୋର୍ଟ କହିଛନ୍ତି ମଧ୍ୟସ୍ଥତା ପ୍ୟାନେଲ ଅଧିକ ସଦସ୍ୟ ନେଇପାରନ୍ତି କୌଣସି ଅସୁବିଧାସ୍ଥଳେ ସେମାନେ ସୁପ୍ରିମକୋର୍ଟ ରେଜିଷ୍ଟ୍ରିକୁ ଏ ବିଷୟରେ ଜଣାଇବେ ଅଯୋଧ୍ୟା ମାମଲାର ବିଚାର ସମୟରେ ଏହାକୁ ରୁଦ୍ଧଦ୍ୱାର ମଧ୍ୟରେ କରିବା ପାଇଁ ନିର୍ଦ୍ଦେଶ ଦେଇ ଉଭୟ ମୁଦ୍ରଣ ଓ ଇଲେକ୍ରୋନିକ ଗଣମାଧ୍ୟମକୁ ଏ ସଂକ୍ରାନ୍ତରେ ଖବର ପ୍ରକାଶ କରିବାରୁ କୋର୍ଟ ବାରଣ କରିଛନ୍ତି

ଶ୍ରୀ ନାଇଡୁ କୋଷ୍ଟାରିକା ରାଜଧାନୀ ସାନ୍ ଜୋସ୍ଠାରେ ଭାରତ କୋଷ୍ଟାରିକା ବ୍ୟବସାୟିକ ଫୋରମ୍ରେ ଉଦ୍ବୋଧନ ଦେଇ ଏହା କହିଛନ୍ତି ସେ କହିଛନ୍ତି ଭାରତ ବିଶ୍ୱର ତୂତୀୟ ବୃହତ୍ତମ ଉପଭୋକ୍ତା ଅର୍ଥନୀତିରେ ପରିଣତ ହେବାକୁ ଯାଉଛି

ସେ କହିଛନ୍ତି ପରିବର୍ତ୍ତ ବିଶ୍ୱରେ ଭାରତ ଓ କୋଷ୍ଟାରିକା ମଧ୍ୟରେ ସମ୍ପର୍କ ସୁଦୃଢ଼ ହେବାରେ ଲାଗିଛି ଦୁଇଦେଶ ମଧ୍ୟରେ ଆହୁରି ଅନେକ କ୍ଷେତ୍ରରେ ଅର୍ଥନୈତିକ ସମ୍ପର୍କ ବୃଦ୍ଧି ପାଇଁ ସୁଯୋଗମାନ ଥିବାର ସେ କହିଛନ୍ତି ଉପରାଷ୍ଟ୍ରପତି ତାଙ୍କ ଦ୍ୱିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ସାନ୍ ଜୋସ୍ରେ ଯାଇ ପହଞ୍ଚଥିଲେ ୟୁଏସ୍ ପାକ୍ ଟେରର ପାକିସ୍ତାନରୁ କାର୍ଯ୍ୟକରୁଥିବା ସନ୍ତାସବାଦୀ ସଂଗଠନ ଗୁଡ଼ିକ ବିରୁଦ୍ଧରେ କଡ଼ା ପଦକ୍ଷେପ ନେବାକୁ ଆମେରିକା ପାକିସ୍ତାନକୁ କହିଛି ଆମେରିକା ବୈଦେଶିକ ବିଭାଗ ଉପମୁଖପାତ୍ର ରବର୍ଟ ପାଲାଡିନୋ ତାଙ୍କର ଦ୍ୱି ସାପ୍ତାହିକ ସାମ୍ବାଦିକ ସମ୍ମିଳନୀରେ ଗତକାଲି ୱାଶିଂଟନ୍ରେ ଏହା କହିଛନ୍ତି

ଗତ କିଛିଦିନ ହେଲା ପାକିସ୍ତାନ ସନ୍ତାସବାଦୀ ସଂଗଠନ ଓ ସେଗୁଡ଼ିକର ନେତାମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ଶ୍ରୀ ପାଲାଡିନୁ କହିଛନ୍ତି ଆମେରିକା ଏହିସବୁ ପଦକ୍ଷେପକୁ ବିଚାରକୁ ନେଇ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପାକିସ୍ତାନକୁ ଅନୁରୋଧ କରିଛନ୍ତି ଯାହାଫଳରେ ଭବିଷ୍ୟତରେ ସେହି ଅଞ୍ଚଳରେ ଏଭଳି ଆକ୍ରମଣର ପୁନରାବୃତ୍ତି ଘଟିବ ନାହିଁ ଓ ଆଞ୍ଚଳିକ ସ୍ଥିରତା ବଜାୟ ରହିବ ସେ କହିଛନ୍ତି ପାକିସ୍ତାନ ଜାତିସଂଘ ନିରାପତ୍ତା ପରିଷଦରେ ଯେଉଁ ପ୍ରତିଶ୍ରତି ଦେଇଥିଲା ତାହାକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ପାକିସ୍ତାନକୁ କୁହାଯାଇଛି

ମହିଳାମାନଙ୍କର ବିଭିନ୍ନ ସଫଳତାକୁ ଲୋକଲୋଚନକୁ ଆଶିବା ଏହାର ମୂଳଲକ୍ଷ୍ୟ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ କଣାଇଛନ୍ତି ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ମହିଳାମାନଙ୍କୁ କ୍ଷମତାପନ୍ନ କରିବାରେ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ସେ କହିଛନ୍ତି ପ୍ରତ୍ୟେକ ଭାରତୀୟ ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କର ସଫଳତାକୁ ନେଇ ଗର୍ବ ଅନୁଭବ କରନ୍ତି ମହିଳା ଓ ଶିଶୁବିକାଶ ମନ୍ତ୍ରୀ ମନେକା ଗାନ୍ଧୀ ଏହି ଅବସରରେ ଦେଶର ମହିଳାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଟ୍ୱିଟ୍ କରି ସେ ମହିଳାମାନଙ୍କୁ ପରିବାର ସମାଜ ଓ ପ୍ରତ୍ୟେକ ଅନୁଷ୍ଠାନର ଭିଭିଭୂମି ବୋଲି ବର୍ଷ୍ଣନା କରିଛନ୍ତି

ନାରୀ ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ମହିଳାମାନଙ୍କୁ ସେମାନଙ୍କର ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଁ ଏହି ପୁରସ୍କାର ପ୍ରଦାନ କରିଥାଏ ଚଳିତ ବର୍ଷ ଗୋଟିଏ ଅନୁଷାନ ଓ ଗୋଟିଏ ରାଜ୍ୟକୁ ମଧ୍ୟ 'ବେଟି ବଚାଓ ବେଟି ପଢ଼ାଓ' ଅଭିଯାନରେ ଉଲ୍ଲ୍ଲେଖନୀୟ କାର୍ଯ୍ୟ କରିଥିବା ଯୋଗୁଁ ନାରୀ ଶକ୍ତି ପୁରସ୍କାର ପ୍ରଦାନ କରାଯାଉଛି ମୁମ୍ୟଇ ଓମେନୁ ଡେ ଆନ୍ତର୍ଜାତିକ ମହିଳା ଦିବସର ପାଳନ ଉପଲକ୍ଷେ ଫିଲିମ୍ବ ଡିଭିଜନ ଆଜି ମହିଳା ପ୍ରଧାନ ଚଳଚ୍ଚିତ୍ର ଗୁଡ଼ିକର ସ୍ୱତନ୍ତ୍ର ପ୍ରଦର୍ଶନ କରିବ

ଫିକି ଏଫ୍ଏଲ୍ଓ ଫିଲିମ୍ବ ଡିଭିଜନ ସହ ମିଶି ଦୁଇଟି ମହିଳାଭିତ୍ତିକ ବୃତ୍ତ ଚିତ୍ରର ପ୍ରଦର୍ଶନ କରିବ

ପାର୍ଟି ଜଣ ପ୍ରାର୍ଥୀଙ୍କର ଏହାର ପ୍ରଥମ ତାଲିକା ପ୍ରକାଶ କରିଛି ପାର୍ଟି ସାଂସଦ ଧର୍ମେନ୍ଦ୍ର ଯାଦବ ବଦାୟୁଁ ଆସନରୁ ପୁନର୍ବାର ପ୍ରତିଦ୍ୱନ୍ଦ୍ୱିତା କରିବେ କ୍ରିକେଟ୍ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଅକ୍ଷ ସମୟ ପୂର୍ବେ ରାଞ୍ଚିଠାରେ ଆରମ୍ଭ ହୋଇଛି ଭାରତ ଟସ୍ ଜିଶି ଅଷ୍ଟ୍ରେଲିଆକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି

ୟୁଏସ୍ ଆଫଗାନ ଟ୍ରପ୍ସ ଜଣେ ଆମେରିକୀୟ କମାଣ୍ଡର କହିଛନ୍ତି ଯୁଦ୍ଧବିଧ୍ୱଂସ୍ତ ଆଫଗାନିସ୍ଥାନରୁ ସୈନ୍ୟ ପ୍ରତ୍ୟାହାର କରିନେବାପାଇଁ ଟ୍ରମ୍ପ ପ୍ରଶାସନଙ୍କ ଠାରୁ ପେଣ୍ଟାଗନକୁ କୌଣସି ନିର୍ଦ୍ଦେଶ ମିଳିନାହିଁ ଆମେରିକା ସେଣ୍ଟ୍ରାଲ କମାଣ ର କମାଣ୍ଡର ଜେନେରାଲ ଜୋସେଫ୍ ଭୋଟେଲ ହାଉସ୍ ଆର୍ମ୍ଡ ସର୍ଭିସେସ୍ କମିଟି ସଦସ୍ୟମାନଙ୍କୁ ୱାଶିଂଟନ୍ରେ ଗତକାଲି ଏହା କହିଛନ୍ତି ଜେନେରାଲ ଭୋଟେଲ କହିଛନ୍ତି ଆଫଗାନିସ୍ଥାନରୁ ସୈନ୍ୟ ପ୍ରତ୍ୟାହାର ସଂକ୍ରାନ୍ତ ଯେକୌଣସି ନିଷ୍ପଭି ଅଂଶୀଦାରମାନଙ୍କ ସହ ଓ ଆଫଗାନିସ୍ଥାନ ସରକାରଙ୍କ ସହ ସମ୍ପର୍ଶ୍ଣ କଥାବାର୍ତ୍ତା କରାଯାଇ ହେବା ଉଚିତ୍